ଶପଥ ଗ୍ରହଣ ଉହବରେ ଯୋଗଦେଉଛନ୍ତି ବିଭିନ୍ ରାକ୍ୟର ମୁଖ୍ୟମନ୍ତୀଙ୍କ ସମେତ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ଭୁବନେଶ୍ୱର ଆଶିବା ପାଇଁ ଚାଲିଛି ପ୍ରସ୍ତୁତି ଏବଂ ସାରା ରାଜ୍ୟରେ ଗ୍ରୀଷ୍କ ପ୍ରବାହ ଜାରି

ବାଂଲାଦେଶ ଶ୍ରୀଲଙ୍କା କିରଗିଜ୍ ସାଧାରଶତନ୍ତ ଓ ମ୍ୟାମାର ରାଷ୍ଟ୍ରପତି ଏବଂ ମରିସସ୍ ନେପାଳ ଭୁଟାନର ପ୍ରଧାନମନ୍ତୀ ତଥା ଥାଇଲ୍ୟାଣ୍ଡର ସ୍ୱତନ୍ତ ଦୂତ ଶପଥ ଗ୍ରହଶ ଉହବରେ ଉପସ୍ଥିତ ଥିବା ଜଣାପଡିଛି

ସେହିଭଳି ପ୍ରଥମ ପାଳିରେ ଓଡିଶାରୁ ମନ୍ତୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ନିକଟରେ ବାଲେଶ୍ୱର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ପ୍ରତାପ ଚନ୍ଦ୍ ଷଡଙ୍ଗୀଙ୍କୁ ଏଥର ମନ୍ତ୍ରୀପଦ ମିଳିବା ଆଶା କରାଯାଉଛି

କାମଚଳା ବାଚସ୍ବତି ଅମର ଶତପଥୀ ବିଧାୟକମାନଙ୍କ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି ଆକି ମୁଖ୍ୟମନ୍ତୀଙ୍କ ସମେତ ଅନ୍ୟ ବିଧାୟକମାନେ ଶପଥ ଗ୍ରହଶ କରିଛନ୍ତି

ଏଥିପାଇଁ କଂଗ୍ରେସ ଭବନରେ ସମୀକ୍ଷା ବୈଠକ ହୋଇଯାଇଛି

ଏଭରେଷ୍ଟରୁ ଓହ୍ନାଉଥିବାବେଳେ ପ୍ରାଶ ହରାଇଥିଲେ

ଏହି ଅଗ୍ନିକାଶ୍ଡରେ ଗୁରୁତର ଆହତମାନଙ୍କୁ କେନ୍ଦାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି